ଯଥାଶୀଘ୍ର ପ୍ରଭାବିତ ଅଂଚଳରେ ବିଦ୍ଧୁତ୍ ସରବରାହ ସ୍ୱାଭାବିକ କରିବାକୁ ଉଦ୍ୟମ ଚାଲିଛି ବୋଲି ସେ ସ୍ଚନା ଦେଇଛନ୍ତି

ଏଥିରେ ବିଭିନ୍ ସ୍ତାନରେ ବିଦ୍ୟତ ଖୁକ୍କି ଉପ୍ରଡିପଡିବାର୍ ବିଦ୍ୟତ ସଂଯୋଗ ବାଧାପ୍ରାପ୍ତ ହୋଇଛି